ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସେହି ରାଜ୍ୟଗ୍ରଡ଼ିକର ଗ୍ରାମାଞ୍ଚଳରେ ବ୍ୟାପକ କାର୍ଯ୍ୟ ହାତକୁ ନିଆଯିବ ଶ୍ରୀ ମୋଦି କହିଛନ୍ତି ଏହି ଅଭିଯାନ ଗ୍ରାମାଞ୍ଚଳର ଲୋକ ଓ ବାସସ୍ଥାନକୁ ଫେରିଥିବା ଶ୍ରମିକ ମାନଙ୍କୁ ଜୀବିକା ନିର୍ବାହନର ପନ୍ଥା ଯୋଗାଇ ଗ୍ରାମାଞ୍ଚଳର ବିକାଶରେ ସାହାଯ୍ୟ କରିବ ଶ୍ରୀ ମୋଦି ନିଜନିଜର ବାସସ୍ଥାନକୁ ଫେରିଥିବା ଶ୍ରମିକମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ହେଉଛି ଏକ ଐତିହାସିକ ଦିବସ ଆଜି ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କର କଲ୍ୟାଣ ଏବଂ ସେମାନଙ୍କୁ ନିଯୁକ୍ତି ପ୍ରଦାନ ଲାଗି ଏକ ବୃହତ୍ତ ଅଭିଯାନ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଶ୍ରମିକ ଭାଇଭଉଣୀ ଓ ଗ୍ରାମାଞଳର ବାସ କରୁଥିବା ଯୁବାମାନଙ୍କ ପାଇଁ ଉହର୍ଗ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ ସଂକ୍ମଣ ସମୟରେ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଯେପରି ଲୋକମାନେ ନିଜନିଜର ଗ୍ରାମରେ ରହିବା ସମୟରେ କାହାଠାରୁ ରଣ କରିବେ ନାହିଁ

ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରମିକମାନଙ୍କର କୁଶଳତାକୁ ମାପିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି ସେ କହିଛନ୍ତି ଶ୍ରମିକ ଶ୍ରେଣୀର ଦକ୍ଷତା ଭିତ୍ତିରେ ସେମାନଙ୍କୁ ଗ୍ରାମାଞ୍ଚଳରେ କାର୍ଯ୍ୟ ଯୋଗାଇ ଦିଆଯାଇପାରିବ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ବିହାରର ଖଗଡିଆ ଜିଲ୍ଲାସ୍ଥିତ ତେଲିହାର ଗ୍ରାମଠାରୁ ଅଭିଯାନର ଶୁଭାରମ୍ଭ କରିଛନ୍ତି ସେଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ ଏହି ଅଭିଯାନ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ସାଧାରଣ ସେବାକେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ କରିଆରେ କାର୍ଯ୍ୟକାରୀ ହେବ

ସେଗୁଡ଼ିକ ମଧ୍ୟରେ ଗ୍ରାମାଞ୍ଚଳ ମନ୍ତ୍ରଣାଳୟ ପଞ୍ଚାୟତିରାଜ ମନ୍ତ୍ରଣାଳୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଖଣି ମନ୍ତ୍ରଣାଳୟ ପାନୀୟଜଳ ଓ ପରିମଳ ମନ୍ତ୍ରଣାଳୟ ପରିବେଶ ମନ୍ତ୍ରଣାଳୟ ରେଳ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ନୂଆ ତଥା ପୁର୍ନବ୍ୟବହାରକ୍ଷମ ଶକ୍ତି ମନ୍ତ୍ରଣାଳୟ ସୀମା ସଡ଼କ ବିଭାଗ ଟେଲିଯୋଗାଯୋଗ ମନ୍ତ୍ରଣାଳୟ ଓ କୃଷି ମନ୍ତ୍ରଶାଳୟ ରହିଛି ଏହି ଅଭିଯାନ କାର୍ଯ୍ୟକାରୀ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ରାଜସ୍ଥାନ ଝାଡ଼ଖଣ୍ଡ ଏବଂ ଓଡ଼ିଶା ରହିଛି

କରୋନା ଭୂତାଣ୍ର ସଂକ୍ରମଣ ଆରମ୍ଭ ହେବା ଠାର୍ଚ୍ଚ ଗୋଟିଏ ଦିନ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ

କୌଣସି ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ନମ୍ନା ପରୀକ୍ଷଣ

ଆଇସିଏମ୍ଆର୍ ନମ୍ମନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକୁ ଅନୁମତି ଦେବା ପ୍ରକ୍ରିୟା କାରି ରଖିଛି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ଅଞ୍ଚଳକୁ ଏହାଠାରୁ କେହି ଛଡାଇ ନେଇନାହିଁ କିମ୍ବା ଆମର କୌଣସି ଘାଟୀକୁ କେହି ଅକ୍ତିଆର କରିପାରିନାହିଁ

ସେ କହିଛନ୍ତି ଦେଶ ସର୍ବଦା ସେମାନଙ୍କର ବୀରତ୍ୱ ଓ ସାହସିକତାକୁ ମନେରଖିବ ପ୍ରଧାନମନ୍ତ୍ରୀ କହିଛନ୍ତି ସେନାବାହିନୀକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଓ ଭାରତ କୃଟନୈତିକ ଚ୍ୟାନେଲ ମାଧ୍ୟମରେ ଚୀନ୍କୁ ଏହାର ଆଭିମୁଖ୍ୟ ସ୍ୱଷ୍ଟଭାବେ କଣାଇଦେଇଛି ପ୍ରଧାନମନ୍ତ୍ରୀ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ସର୍ବଦଳୀୟ ବୈଠକରେ ଭାରତ ଚୀନ୍ ସୀମା ଅଞ୍ଚଳ ପରିସ୍ଥିତି ଉପରେ ଆଲୋଚନା କରିଥିଲେ ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଜବାନମାନେ ସୀମାକୁ ସୁରକ୍ଷା ଦେଉଥିବା ସହିତ ଆଜି ଦେଶ ସେମାନଙ୍କ ପଛରେ ଐକ୍ୟବଦ୍ଧ ହୋଇ ଛିଡାହହାଇଛି ସେ କହିଛନ୍ତି ସହିଦ ଜବାନମାନଙ୍କ ପରିବାର ଗୁଡ଼ିକ ସହିତ ସମଗ୍ର ଦେଶ ରହିଛି ପ୍ରକୃତ ନିୟନ୍ତ୍ରଣ ରେଖା ଏଲ୍ଏସି ଠାରେ ଚୀନ୍ର ଏହି କାର୍ଯ୍ୟ କଳାପକ୍ ନେଇ ସମଗ୍ର ଦେଶ ମର୍ମାହତ ହୋଇଛି ଓ ଦେଶର ଜନସାଧାରଣଙ୍କ ମନରେ କ୍ରୋଧର ଏକ ଭାବନା ଜାଗ୍ରତ ହୋଇଛି ଦେଶକୁ ସୁରକ୍ଷିତ ରଖିବାରେ ସଶସ୍ତବାହିନୀ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଥିବା କଥା ପ୍ରଧାନମନ୍ତ୍ରୀ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କୁ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶ ଆଜି ଏଭଳି ଏକ ଶକ୍ତିରେ ପରିଣତ ହୋଇଛି ଯେତେବେଳେ କୌଣସି ବିଦେଶୀ ଶକ୍ତି ଭାରତର କୌଣସି ଅଞ୍ଚଳ ପ୍ରତି ଖରାପ ନଜର ପକାଇବାକୃ ସାହାସ କରିବ ନାହିଁ ସେ କହିଛନ୍ତି ଭାରତୀୟ ଜବାନମାନେ ସବୁକ୍ଷେତ୍ରରେ ସେମାନଙ୍କର ପରାକାଷାର ପ୍ରଦର୍ଶନ କରିବାକୁ ବେଶ୍ ସକ୍ଷମ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସହିଦ ଜବାନମାନଙ୍କର ବଳିଦାନକୁ ଦେଶ କେବେ ଭ୍ତଲିପାରିବ ନାହିଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତ ଓ ଚୀନ୍ ମଧ୍ୟରେ ସୀମା ପରିଚାଳନା ଉପରେ ହୋଇଥିବା ରାଜିନାମା ଗୁଡ଼ିକର ଏକ ମୋଟାମୋଟି ବିବରଣୀ ଉପସ୍ଥାପନ କରିଛନ୍ତି

ରାଜନୈତିକ ଦଳଗ୍ରଡ଼ିକର ନେତାମାନେ ଲଦାଖରେ ଭାରତୀୟ ଜବାନମାନେ ଯେଉଁ ସାହସିକତାର ପ୍ରଦର୍ଶନ କରିଛନ୍ତି ତା'ର ଭ୍ୟସୀ ପ୍ରଶଂସା କରିଛନ୍ତି ଏହି ସଙ୍କଟମୟ ସ୍ଥିତିରେ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ସରକାରଙ୍କୁ ସେମାନଙ୍କର ସମର୍ଥନ ପ୍ରଦାନ କରିଛନ୍ତି

ବୈଠକରେ ଯୋଗଦେବା ଅବସରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି କଂଗେସ ପାର୍ଟି ଓ ସମସ୍ତ ବିରୋଧୀ ଦଳ ଐକ୍ୟବଦ୍ଧ ହୋଇ ପ୍ରତିରକ୍ଷାବାହିନୀ ପାଖରେ ଛିଡା ହୋଇଛନ୍ତି ଓ ଦେଶକୁ ସୁରକ୍ଷା ଦେବାପାଇଁ ଯେକୌଣସି ପରିସ୍ଥିତି ଲାଗି ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି ଏନ୍ସିପିର ଶରଦ ପାୱାର କହିଛନ୍ତି ଜବାନମାନେ ଅସ୍ତଶସ୍ତ ନେଇଥିଲେ କି ନାହିଁ ସେ ବିଷୟ ଆନ୍ତର୍ଜାତିକ ରାଜିନାମା ଅନୁସାରେ ନିର୍ଦ୍ଧାରିତ ହେବ ଏଭଳି ପରିସ୍ଥିତିରେ ରାଜନୈତିକ ଦଳଗୁଡ଼ିକୁ ପରିସ୍ଥିତିର ସମ୍ପେଦନଶୀଳତାକୁ ସମ୍ମାନ କରିବାକୁ ହେବ ବୋଲି ସେ କହିଛନ୍ତି କନରାଡ ସାଙ୍ଗମା କହିଛନ୍ତି ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳରେ ମୌଳିକ ଢ଼ାଞ୍ଚାର ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି ଓ ଏହା ଆଗକୁ ଜାରି ରହିବ ବିଏସ୍ପି ନେତା ମାୟାବତୀ କହିଛନ୍ତି ଏହା ରାଜନୀତି କରିବାର ସମୟ ନୁହେଁ ଏବଂ ତାଙ୍କ ଦଳ ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ସମର୍ଥନ କ୍ଷାଉଛି ଟିଏମ୍ସି ନେତା ମମତା ବାନାର୍ଜୀ କହିଛନ୍ତି ତାଙ୍କ ପାର୍ଟି ଏଭଳି ପରିସ୍ଥିତିରେ ସରକାରଙ୍କୁ ଦୃଢ଼ ସମର୍ଥନ କଣାଉଛି କେଡିୟୁ ନେତା ନୀତିଶ କୁମାର କହିଛନ୍ତି ନେତାମାନଙ୍କ ମଧ୍ୟରେ ଏ ବିଷୟରେ କୌଣସି ମତପାର୍ଥକ୍ୟ ସୃଷ୍ଟି ହେବା ଉଚିତ୍ ନୁହେଁ ଓ ଆମ ଭିତରେ ଏକତାର ଅଭାବରୁ ଅନ୍ୟ ଦେଶମାନେ ଫାଇଦା ଉଠାଇବେ ଲୋକଜନଶକ୍ତି ପାର୍ଟିର ଚିରାଗ ପାଶଓ୍ୱାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ରହିଛି ଶିବସେନା ନେତା ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ସମଗ୍ର ଦେଶ ବର୍ତ୍ତମାନ ଐକ୍ୟବଦ୍ଧ ହୋଇ ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡାହୋଇଛି ବୋଲି କହିଛନ୍ତି